ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ଓ ଯେଉଁମାନେ ଏହାକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ଜେଟ୍ଲୀ କହିଛନ୍ତି

ଏହି ଆତଙ୍ବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳୀ ଜଶାଇ ଆଜିର ସମସ୍ତ ରାକନୈତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି ରାକ୍ୟ ମୁଖପାତ୍ର ଗୋଲଖ ମହାପାତ୍ର ସ୍ଟଚନା ଦେଇଛନ୍ତି

ସେହିଭଳି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ରାନରେ ଶହୀଦ୍ ଯବାନଙ୍ଙ ପ୍ରତି ଶ୍ରଦ୍ଧାଞଳି ଅର୍ପଶ କରାଯାଇ କ୍ୟାଣେଲ୍ ଶୋଭାଯାତ୍ରା କରାଯାଇଛି

ମିଳିଥିବା ସୂଚନା ଅନୁଯାୟୀ ଚଳିତଥର ସିଟିଜେନ୍ ଭିଜିଲାନ୍ ଆପ୍ ଲଞ କରାଯିବ

ଭୋଟର ତାଲିକାରୁ ବାଦ୍ ପଡିଥିବା ବ୍ୟକ୍ତିମାନଙ୍କୁ ଏଥିରେ ସ୍ରଯୋଗ ଦିଆଯିବ

ସରକାରଙ୍କ ଉଦ୍ଦେଶ୍ୟରେ ଜନତାଙ୍କୁ ପ୍ରଶ୍ନ କରିଥିଲେ

ମହିଳା ଶିଶୁ ବିକାଶ ମନ୍ତୀ ପ୍ରପୁଲ୍ଲ ସାମଲଙ୍କ ସମେତ ବିଭିନ୍ତ ରାଜନୈତିକ ଦଳର କର୍ମୀମାନେ ପହଞ୍ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି

ଏହି ଅଭିଯାନରେ ସମସ୍ତେ ସାମିଲ ହୋଇ କୁଷରୋଗ ଚିହ୍ଟ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ରାଜ୍ୟସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି